ପିଏମ୍ ଟାକ୍ସେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ 'ଟିକସ ସ୍ୱଚ୍ଛତା ସାଧୁ ଟିକସଦାତାମାନଙ୍କୁ ସମ୍ମାନିତ କରିବା' କାର୍ଯ୍ୟକ୍ରମର ଶୁଭାରୟ କରିବେ

ଏଥିସହିତ ଲାଭାଂଶ ବଣ୍ଟନ ଟିକସକୁ ମଧ୍ୟ ଲୋପ୍ କରାଯାଇଛି ଟିକସ ସଂସ୍କାରର ମ୍ବଳଲକ୍ଷ୍ୟ ହେଉଛି ଟିକସ ହାରକୁ କମ୍ କରିବା ଓ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା

ଏହି ସଂସ୍କାରଗୁଡ଼ିକ ମଧ୍ୟରେ ନୂଆକରି ଲାଗୁ ହୋଇଥିବା ଦସ୍ତାବିଜ ଚିହ୍ରଟ ନୟର ଜରିଆରେ ଯୋଗାଯାଗ ବ୍ୟବସ୍ଥାକୁ ଅଧିକ ସ୍ପଚ୍ଛ କରିବା ଅନ୍ତର୍ଭୁକ୍ତ ଏହା ଦ୍ୱାରା ଆୟକର ବିଭାଗ ଦ୍ୱାରା ଯେକୌଣସି ଯୋଗାଯୋଗ ଉପରେ କମ୍ପ୍ୟୁଟର ଦ୍ୱାରା ଏକ ସ୍ୱତନ୍ତ୍ର ଦସ୍ତାବିଜ ଚିହ୍ନଟ ନମ୍ଘର ମିଳିଯିବ ସେହିଭଳି ଅଧିକ ସଂଖ୍ୟାରେ ଲୋକମାନେ ଟିକସ ଦେବା ପାଇଁ ଆୟକର ବିଭାଗ ଦ୍ୱାରା ଆୟକର ରିଟର୍ଣ୍ଣର ଆଗୁଆ ପ୍ରରଣ ଦିଗରେ ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ବ୍ୟକ୍ତିଗତ ଆୟକର ଟିକସଦାତାମାନେ ବାଧ୍ୟ ହୋଇ ଟିକସ ଦେବେ ଏଥିସହିତ ଷ୍ଟାର୍ଟ ଅପ୍ କମ୍ପାନିଗୁଡ଼ିକ ପାଇଁ ଟିକସ ନିୟମକୁ ମଧ୍ୟ ସରଳ କରାଯାଇଛି

ଏହି ଆଇନ ଅନୁସାରେ ଆୟକର ସମ୍ବନ୍ଧୀୟ ବିବାଦଗୁଡ଼ିକର ସମାଧାନ କରାଯାଉଛି ଟିକସଦାତାମାନଙ୍କର ଆପଭି ଅଭିଯୋଗ ଓ ମୋକଦ୍ଦମା ସଂଖ୍ୟା କମ୍ କରିବା ପାଇଁ ବିଭିନ୍ନ ଆପେଲେଟ୍ କୋର୍ଟରେ ଆବେଦନ କରିବା ପାଇଁ ଆର୍ଥିକ ଫି' ବୃଦ୍ଧି କରାଯାଇଛି ଡିଜିଟାଲ୍ ଉପାୟରେ ନେଶଦେଶ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୈଠ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସମୟରେ ଟିକସଦାତାମାନେ ଯେପରି ବିଶେଷ ଅସୁବିଧା ଭୋଗ ନ କରିବେ ସେଥିପାଇଁ ଆୟକର ବିଭାଗ ମଧ୍ୟ ଅନେକ ପଦକ୍ଷେପ ନେଇଛି ଏଥିପାଇଁ ରିଟର୍ଣ୍ଣ ଦାଖଲର ସମୟସୀମାକୁ ସଂପ୍ରସାରଣ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆସନ୍ତାକାଲି ଏହି ବ୍ୟବସ୍ଥାର ଶୁଭାରମ୍ଭ ସହ ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ଆହୁରି ଅଧିକ ବ୍ୟାପକ କରାଯାଇ ପାରିବ ଏହି ଅବସରରେ ବିଭିନ୍ନ ବଶିକ ସଂଘର ପ୍ରତିନିଧି ଶ୍ରମିକ ସଂଘର ପ୍ରତିନିଧି ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସଂଘ ଓ ବଡ଼ବଡ଼ ଟିକସଦାତାମାନେ ଉପସ୍ଥିତ ରହିବେ ଏହାଛଡ଼ା ଆୟକର ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଭାଗ ନେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କାର୍ଯ୍ୟକ୍ମରେ ଅଂଶଗ୍ହଣ କରିବେ

ଯୁବପିଢ଼ିକୁ ମୁଖ୍ୟ ସ୍ରୋତକୁ ଆଣିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି

ଚଳିତ ବର୍ଷର ଶୀର୍ଷକ 'ଆନ୍ତର୍ଜାତିକ କ୍ରିୟାନୁଷ୍ଠାନ ପାଇଁ ଯୁବପିଢ଼ିର ଭାଗିଦାରୀ' ରହିଛି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ସ୍ଥାୟୀ ତଥା ସୁରକ୍ଷିତ ବିଶ୍ୱ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବିଶ୍ୱର ଯୁବକ ଯୁବତୀମାନଙ୍କୁ ନିବେଦନ କରିଛନ୍ତି ଜାତିପ୍ରଥା ଓ ପୁରୁଷ ମହିଳା ଭେଦଭାବ ଭଳି ସାମାଜିକ କୁସଂସ୍କାର ଗୁଡ଼ିକୁ ଦୂର କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ଭାରତର ଯୁବାମାନଙ୍କୁ ଆହ୍ୱାନ ଦେଇଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି ତାଛଡ଼ା ଦାରିଦ୍ର୍ୟ ନିରକ୍ଷରତା ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳୁଥିବା ଏକ ଭାରତର ଗଠନ ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ ଆହ୍ବାନ ଦେଇଛନ୍ତି

ମନ୍ତ୍ରଣାଳୟ କହିଛି ସଫକ୍ମିତମାନଙ୍କର ଶୀଘ୍ ଚିହ୍ଟ ଓ ପୃଥକୀକରଣ ତଥା ସେମାନଙ୍କର ଚିକିିି୍ସା କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଅତ୍କୁଲ୍ୟ ମାଇର୍କୋଓେବ୍ 'ଅତ୍କଲ୍ୟ' ନାମକ ଏକ ମାଇର୍କୋଓ୍ସେବ୍ ଯନ୍ତ୍ରକୁ ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ତଥା କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଉନ୍କୋଚନ କରିଛନ୍ତି

ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି

ତାଛଡ଼ା ଏହା ମଧ୍ୟ ଭୂପୃଷ୍ଠ ବାସଗୃହ ଅଫିସ୍ ଆସବାବପତ୍ର ଖଟପଲଙ୍କ ନୂଆକରି କିଣାଯାଇଥିବା ବାକ୍ସ ଓ ଏପରିକି ବାକ୍ସ ଭିତରେ ଥିବା ଜିନିଷଗୁଡ଼ିକୁ ଭୂତାଣୁ ମୁକ୍ତ କରିପାରିବ

ଏହି ଯନ୍ତ୍ରର ସବୁଠୁ ଭଲଗୁଣ ହେଉଛି ଏହା ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହା କୌଣସି ଅଲ୍କାଭାୟୋଲେଟ୍ ବିକୀରଣ କରେ ନାହିଁ ଅଲ୍ତାଭାୟୋଲେଟ୍ ବିକୀରଣର ମଣିଷ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ

ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କର ଜନ୍ମଦିନ ଜନ୍ମାଷ୍ଟମୀ ଆଜି ସମଗ୍ର ଦେଶରେ ପାଳିତ ହେଉଛି ଉତ୍ତରପ୍ରଦେଶର ମଥୁରା ଓ ବୂନ୍ଦାବନଠାରେ ସମସ୍ତ ରୀତିନୀତି ସହ ଜନ୍କାଷ୍ଟମୀ ପର୍ବ ପାଳନ କରାଯାଉଛି ତେବେ ମନ୍ଦିର ମଧ୍ୟକୁ କୌଣସି ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ଭକ୍ତମାନଙ୍କ ପାଇଁ ପୂଜାର ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯିବାର ବ୍ୟବସ୍ଥା କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ କ୍ଷାଇଛନ୍ତି

ଏହା ମଧ୍ୟ ଦେଶରେ କରୋନାର ମୁକାବିଲା କରୁଥିବା ସମସ୍ତ କର୍ମୀମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଜନ୍ମାଷ୍ଟମୀ ଅସରରେ ଲୋକମାନଙ୍କୁ ଅଭିନନ୍ଦନ କ୍ଷଶାଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି କୃଷ୍ଣଙ୍କର ବାଲ୍ୟକାଳର ଚପଳତା ଓ ଚମତ୍କାରିତା ଯୁଗଯୁଗରୁ ଲୋକମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଇ ଆସୁଛି ସେ କହିଛନ୍ତି କର୍ତ୍ତବ୍ୟ ପାଳନ ପାଇଁ ଭଗବାନ କୃଷ୍ଣଙ୍କର ବାଣୀ ଓ କୌଣସି ଫଳକୁ ଆଶା ନ ରଖି କର୍ତ୍ତବ୍ୟପଥରେ ଅଗ୍ରସର ହେବାର ବାର୍ତ୍ତା ଆମେ ଭଗବତ୍ଗୀତାରୁ ପାଇଥାଉ ଓ ଏହା ସମଗ୍ର ମାନବଜାତିକୁ ସର୍ବଦା ଅନୁପ୍ରାଣୀତ କରିଆସୁଛି ସେ କହିଛନ୍ତି ଦେଶରେ ସାଧାରଣତଃ ଜନ୍କାଷ୍ଟମୀ ମହାସମାରୋହରେ ପାଳିତ ହୋଇଥାଏ କିନ୍ତୁ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଏହାକୁ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି ଦେଶବାସୀ ନିଷ୍ଠାପରତାର ସହ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି ଜନ୍ମାଷ୍ଟମୀ ପର୍ବ ସମାଜରେ ଶାନ୍ତି ସଭାବନା ଓ ସମୃଦ୍ଧି ଆଣିଦେବ ବୋଲି ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ଜଗରଗୁଣ୍ଡା ଜଙ୍ଗଲରେ ସିଆର୍ପିଏଫ୍ ଓ ଡିଷ୍ଟ୍ରିକ୍ ରିଜର୍ଭ ଗାର୍ଡ୍ର ଏକ ମିଳିତ ଦଳ ଖୋଜାଖୋଜି କରୁଥିବା ସମୟରେ ଏହି ସଂଘର୍ଷ ଘଟିଥିଲା ସେହି ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବାର ଗୁଇନ୍ଦା ତଥ୍ୟ ମିଳିବା ପରେ ଯବାନମାନେ ଖୋକ୍ରାଖୋଜି ଆରମ୍ଭ କରିଥିଲେ